ବିଲ୍ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟ ସମ୍ପାଦନା ପାଇଁ ଏକ ଡାଞ୍ଚାର ବ୍ୟବସ୍ଥା ରହିଛି ଏହି ବିଲ୍ରେ ବିଧାନସଭା ଓ ଉପରାଜ୍ୟପାଳଙ୍କର କିଛି କ୍ଷମତା ଓ ଦାୟିତ୍ୱରେ ସଂଶୋଧନର ବ୍ୟବସ୍ଥା ରହିଛି କିଛି ନିର୍ଦ୍ଧାରିତ ବିଷୟରେ ଉପରାଜ୍ୟପାଳଙ୍କୁ ନିଷ୍ପଭି ନେବାର କ୍ଷମତା ପ୍ରଦାନ କରିବାକୁ ବିଲ୍ରେ ପ୍ରସ୍ତାବ ଅଛି ଦିଲ୍ଲୀ ବିଧାନସଭା ପରିସର ବାହାରର କିଛି ବିଷୟ ଉପରେ ନିଷ୍ପଭି ନେବାକୁ ଉପରାଜ୍ୟପାଳଙ୍କୁ କ୍ଷମତା ପ୍ରଦାନ କରାଯିବାକୁ ବିଲ୍ରେ ବ୍ୟବସ୍ଥା ରଖାଯାଇଛି କାର୍ଯ୍ୟପାଳିକାର ସମସ୍ତ କାର୍ଯ୍ୟ ଉପରାଜ୍ୟପାଳଙ୍କ ନାମରେ କରାଯିବ ବିଲ୍କୁ ଉପସ୍ଥାପନ କରି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷନ୍ ରେଡ୍ରୀ କହିଛନ୍ତି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି ସେ କହିଛନ୍ତି ଏହା କିଛି ବୈଷୟିକ ଓ ନ୍ୟାୟିକ ତ୍ରୁଟିକୁ ସୁଧାରିବ ଏହାଦ୍ୱାରା ଦିଲ୍ଲୀର ବିକାଶରେ ଥିବା ପ୍ରତିବନ୍ଧକଗୁଡିକୁ ଦୂର କରାଯାଇପାରିବ

ସୁପ୍ରିମ୍କୋର୍ଟଙ୍କ ସେହି ରାୟରେ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତାର ବଙ୍କନ ପାଇଁ ବ୍ୟବସ୍ଥା ଥିଲା ଆଲୋଚନା ଆରମ୍ଭ କରି କଂଗ୍ରେସର ମନୀଷ୍ ତିୱାରୀ ବିଲ୍କୁ ଅଣସାୟିଧାନିକ ବର୍ଷନା କରିଛନ୍ତି ଏହା ଜାତୀୟ ରାଜଧାନୀ ଅଞ୍ଚଳର ଗଣତାନ୍ତିକ ବ୍ୟବସ୍ଥା ଓ ପ୍ରତିନିଧିତ୍ୱ ଡାଞ୍ଚା ପ୍ରତି ଆଞ୍ଚ ଆଣିବ

ଆକି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା

ସେହିସବୁ ପଦାର୍ଥଗୁଡ଼ିକର କୌଣସି ବୈଧ ଦସ୍ତାବିଜ ନାହିଁ

କୋବିଡ୍ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି କୋବିଡ୍ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିବାର କୌଣସି ସମ୍ଭାବନା ନାହିଁ ଶ୍ରୀ ସାହୁ କହିଛନ୍ତି ନିର୍ବାଚନ ବିଭାଗ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗଦ୍ୱାରା କୋବିଡ୍ ପରିସ୍ଥିତିର ତଦାରଖ କରାଯାଉଛି

ଫଳରେ ସେମାନେ ନିର୍ବାଚନ ପ୍ରଚାରରୁ ନିବୂତ୍ତ ରହିଛନ୍ତି ବିକେପି ନେତା ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ତାମିଲ୍ନାଡୁ ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ଇସ୍ତାହାର ପ୍ରକାଶ କରିବେ ମହା ପ୍ରେସିଡେଣ୍ଟ ରୁଲ୍ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ ମହାରାଷ୍ଟ୍ରର ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନ୍ଧତି ଘଟିଥିବାର ଅଭିଯୋଗ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ନିକଟକୁ ଚିଠି ଲେଖିଛନ୍ତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ବିଷୟ ଲୋଡ଼ି ସେ କହିଛନ୍ତି ମହାରାଷ୍ଟ୍ର ସରକାରେ ଲୋକମାନଙ୍କ ପ୍ରତି ତାଙ୍କର ଦାୟିତ୍ୱ ନିର୍ବାହନ କରିବାରେ ବିଫଳ ହୋଇଛନ୍ତି ଶିକ୍ଷପତି ମୁକେଶ ଅମ୍ଭାନୀଙ୍କ ବାସଗୃହ ନିକଟରେ ବିସ୍ଫୋରକ ପଦାର୍ଥ ଭରା ଏକ ଗାଡ଼ି ରଖାଯାଇଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ମହାରାଷ୍ଟ୍ର ସରକାର ଆଇନ ଅନୁସାରେ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି ରାଜ୍ୟରେ ଦିନକୁ ଦିନ କୋବିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି

ଆମର ହସ୍ତଗତ ହୋଇଥିବା ଖବର ଅନୁସାରେ ମହାରାଷ୍ଟ୍ର ପଞ୍ଜାବ କର୍ଷାଟକ ଗୁକ୍ତୁରାତ ଓ ମଧ୍ୟପ୍ରଦେଶରେ କୋଭିଡ ସଂକ୍ରମଣ ପ୍ରତିଦିନ ବଢ଼ିବାରେ ଲାଗିଛି

'ଛିଛୋରେ' ଚଳଚ୍ଚିତ୍ରକୁ ସର୍ବଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି 'ଗୁମ୍ନାମୀ' ଚଳଚ୍ଚିତ୍ର ସର୍ବଶ୍ରେଷ୍ଠ ବଙ୍ଗୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି କଙ୍ଗନା ରାନାବତ୍ 'ପଙ୍ଗା' ଓ 'ମଣିକର୍ଷିକା' ପାଇଁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ ପୁରସ୍କାର ଲାଭ କରିଛନ୍ତି 'ଧନୁଷ୍' ଚଳଚ୍ଚିତ୍ର ପାଇଁ ମନୋଜ ବାଜପେୟୀଙ୍କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ପୁରସ୍କାର ପ୍ରଦାନ କରାଯିବ

ରାଜୁ ସୁନ୍ଦରମ୍ 'ମହର୍ଷି' ପାଇଁ ସର୍ବଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପୁରସ୍କାର ପାଇବେ ଅଧିକ ଚଳଚ୍ଚିତ୍ରପ୍ରେମୀ ରାଜ୍ୟ ଶ୍ରେଣୀରେ ସିକ୍କିମ୍ ପୁରସ୍କାର ଲାଭ କରୁଛି

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ସୋହିଶୀ ଚଟ୍ଟେପାଧ୍ୟାୟଙ୍କୁ ମିଳିଛି ଅଣ ଫିଚର ଫିଲ୍ମ ବର୍ଗରେ ସର୍ବଶ୍ରେଷ୍ଠ ଆନିମେସନ ଫିଲ୍ମ ପୁରସ୍କାର 'ରାଧା'କୁ ମିଳିବ ସର୍ବଶ୍ରେଷ୍ଠ କଳା ଓ ସଂସ୍କୃତି ପୁରସ୍କାର ଓଡ଼ିଆ ଚଳଚ୍ଚିତ୍ର 'ଶ୍ରୀକ୍ଷେତ୍ରରୁ ସାହିଯାତ'କୁ ମିଳିବ

ସଞ୍ଜୟ ସୁରି ଏହି ପ୍ରସ୍ତକ ରଚନା କରିଛନ୍ତି

କାତି ଧର୍ମ ବର୍ଷ ଭାଷା ଓ ଲିଙ୍ଗ ନିର୍ବିଶେଷରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଶାନ୍ତି ପୁରସ୍କାର ପାଇଁ ଜୁରୀ ର ଗଠନ କରାଯାଇଥିଲା ଏଥିରେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭାରେ ସର୍ବବୃହତ୍ ବିରୋଧୀ ଦଳର ନେତା ସଦସ୍ୟ ରହିଛନ୍ତି ସଂସ୍କୃତି ମନ୍ତ୍ରଣାଳୟ କହିଛି ଗତ ଶୁକ୍ରବାର ଦିନ କୁରୀ ର ଏକ ବୈଠକ ବସି ଆଲୋଚନା ହେବା ପରେ ସର୍ବସମ୍ମତିକ୍ରମେ ଏହି ନିଷ୍କଭି ନିଆଯାଇଥିଲା